ଆଉ କିଛି ସମୟ ପରେ ଆକାଶବାଣୀର ସମସ୍ତ ଜାତୀୟ ନେଟଓାର୍କ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ହିନ୍ଦୀ ଓ ଇଂରାଜୀ ଭାଷାରେ ଏହା ପ୍ରସାରିତ ହେବ

ସମାରୋହ ଉହବରେ କେତେକ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି ତେବେ ସାଧାରଣ ଜନତା ପରେଡ ସ୍ଛଳକୁ ଯିବା ଉପରେ କଟକଣା ଲାଗୁ କରାଯାଇଛି

ଏଥିସହ ପରିବେଶ ସୁରକ୍ଷା ଦିଗରେ ସରକାର ସଚେତନ ଅଛନ୍ତି ବୋଲି ଶ୍ରୀ ଜେନା ସ୍ୱଷ୍ କରିଛନ୍ତି

କେତେକ ଜିଲ୍ଲାରେ ଜଳବନ୍ଦୀ କିମ୍ୟା ବନ୍ୟା ଭଳି ପରିସ୍ଚିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ ରିଲିଫ କମିସନର ନିର୍ଦ୍ଦେଶ ଦେଇଛନ୍ତି